ଆସନ୍ତାକାଲି ବିଧାନସଭା ପାଇଁ ରାଜଧାନୀ ଭୁବନେଶ୍ୱରରେ ବ୍ୟାପକ ସୁରକ୍ଷା ବ୍ୟବସ୍ରା ଗ୍ରହଶ କରାଯାଇଛି

ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହାର ପରେ କଟକ ଜିଲ୍ଲାରେ ଚାଲିଥିବା କ୍ୟାମ୍ପ୍କୋର୍ଟ ବନ୍ଦ ହୋଇଛି

ସାତକୋଶିଆର କୋର୍ ଅଞ୍ଚଳର୍ ତାର ମୃତଦେହକୁ ବନ ବିଭାଗ ଠାବ କରିଛି ଏକ ପ୍ରେସ୍ ବିଙ୍କପ୍ତିରେ ବନ ବିଭାଗ ପକ୍ଷର୍ କୁହାଯାଇଛି ଯେ ଗତକାଲି ମହାବୀରର ମୃତ୍ଧୁ ସଂପର୍କରେ ଜଣାପଡ଼ିଥିଲା

ବେକରେ ଲାଗିଥିବା ଆଘାତ କାରଣରୁ ତାହା ସଂକ୍ରମଣ ହୋଇଯିବାରୁ ମହାବୀରର ମୃତ୍ଧୁ ଘଟିଥିବା ସନ୍ଦେହ କରାଯାଉଛି ତେବେ ଆଜି ମୃତ ବାଘର ପୋଷ୍ଟମର୍ଟମ କରାଯାଇଥିବା ଜଶାପଡିଛି

ତେବେ ମହାବୀର ମୃତ୍ଧ୍ ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଗ୍ରହଶ କରାଯାଇଥିବା ଆନ୍ତଃରାକ୍ୟ ବାଘ ସ୍ତାନାନ୍ତରଣ ପ୍ରକବ୍ବକୁ ଶକ୍ତ ଧକ୍ତା ଲାଗିଛି ଏଠାରେ ସୂଚନାଯୋଗ୍ୟ ଗତ କୁନ୍ ମାସରେ ଏହି ମହାବଳକୁ ସାତକୋଶିଆକୁ ଅଶାଯାଇଥିଲା

ତା'ଠାରୁ ଗୋଟିଏ ଦେଶୀ ବନ୍ଧୁକ ମଧ୍ଧ ଜବତ କରାଯାଇଛି

ଉଦ୍ଘାଟନୀ ଉହବର ଟିକେଟ୍ ନ ପାଇ ଦର୍ଶକମାନେ ଷ୍ଟାଡିୟମ୍ର ଗେଟ୍ ଭଙ୍ଗାରୁଜା କରିଛନ୍ତି ଆକି ବିଶ୍ୱକପ୍ ହକି ଉଦ୍ଘାଟନୀ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ହେବ ବୋଲି ଘୋଷଣା କରାଯାଇଥିଲା